ସାମାଜିକ ନ୍ୟାୟକୁ ସୁରକ୍ଷିତ କରି ଏକ ଦ୍ରତ ବିକାଶଶୀଳ ଭାରତ ଗଠନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଜଣାଇଛନ୍ତି

ଏହି ଅବସରରେ ଦିଲ୍ଲୀର ଲାଲ୍କିଲ୍ଲାଠାରେ ଆୟୋଜିତ ଜାତୀୟ ଉହବରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଏକ ପ୍ରଗତିଶୀଳ ଭାରତ ନିର୍ମାଣ ପାଇଁ ସାମାଜିକ ନ୍ୟାୟକୁ ନିଶ୍ଚିତ କରିବାକୁ ପଡ଼ିବ

ଏହି ଅଧିବେଶନ କାଳରେ ଓବିସି କମିଶନ ବିଲ୍ ଗୃହୀତ ହେବା ଉଲ୍ଲେଖନୀୟ ଘଟଣା

ସେମାନଙ୍କ ସହଯୋଗ ବିନା ଏହା ସମ୍ଭବ ହୋଇନଥାନ୍ତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି କ୍ଷଣଭଙ୍ଗୁର ରାଷ୍ଟଭାବେ ଏକଦା ବିବେଚିତ ଭାରତ ଏବେ ବିଶ୍ୱର ଷଷ୍ଠ ବୃହତ ଅର୍ଥନୀତିରେ ପରିଣତ ହେବା ଏକ ଉଲ୍ଲେଖନୀୟ ଉପଲହି ଭାରତ ଏବେ ସଂସ୍କାର ପ୍ରଦର୍ଶନ ଓ ପରିବର୍ତ୍ତନର ଦେଶରେ ପରିଣତ ହୋଇଛି ଦେଶର ବିକାଶ ଇଞ୍ଜିନ୍କୁ ଦ୍ରୁତତର କରିବାକୁ ସରକାର ସଂକଳ୍ପବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଆଗରୁ ଭାରତକୁ ନାଲିଫିତାର ଦେଶ ବୋଲି ତାହଲ୍ୟ କରାଯାଉଥିବା ବେଳେ ଏବେ ଏହା ଅନ୍ୟମାନଙ୍କ ପାଇଁ ରେଡ୍ କାର୍ପେଟ୍ ଯୋଗାଇ ତା'ର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କ ସରକାର ସବୁ କ୍ଷେତ୍ରରେ ଜାତୀୟ ସ୍ୱାର୍ଥକୁ ଅଗ୍ରାଧିକାର ଦେଉଛନ୍ତି ଓଆର୍ଓପି ଦାବି ପୂରଣ କରି ସରକାର ସେନାର ବହୁଦିନର ଏକ ଅଭାବ ପୂରଣ କରିଛି ବୋଲି ସେ କହିଛନ୍ତି ଜନସାଧାରଣଙ୍କ ଆଶା ଆକାଂକ୍ଷା ପୂରଣ ପାଇଁ ସରକାର ସବୁମନ୍ତେ ଉଦ୍ୟମ କରୁଛନ୍ତି ଏବଂ ରାଜ୍ୟ ସରକାରମାନେ ଏ କ୍ଷେତ୍ରରେ କେନ୍ଦ୍ରକୁ ସହଯୋଗ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି ଶୌଚାଳୟ ନିର୍ମାଣ ବିଦ୍ୟୁତିକରଣ ଏବଂ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟରେ ଭାରତର ପ୍ରଦର୍ଶନର ବେଗ ବେଶ୍ ସନ୍ତୋଷଜନକ ରହିଛି ଯେଉଁ କାମ ଦୀର୍ଘବର୍ଷ ଧରି ହୋଇପାରୁ ନଥିଲା ତାହା ଖୁବ୍ କମ୍ ଦିନରେ ହୋଇପାରିଛି ଏବଂ ଏହା ତାଙ୍କ ସରକାରଙ୍କ କାମ କରିବାର ଶୈଳୀ ବୋଲି ସେ ଦୃଢ୍ଡୋକ୍ତି ପ୍ରକାଶ କରିଛନ୍ତି ବିଶ୍ୱ ଦରବାରରେ ଭାରତର ସ୍ୱର ଶୁଣାଯିବା ଏବଂ ଏହାକୁ ଅନ୍ୟମାନେ ଗୁରୁତ୍ୱ ଦେବା ଏକ ବଡ଼ ଉପଲହି ଯେଉଁମାନେ ପୂର୍ବରୁ ଭାରତକୁ ଉପେକ୍ଷା କରୁଥିଲେ ସେହି ରାଷ୍ଟ୍ରମାନେ ଏବେ ଭାରତର ନିକଟତର ହେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ତା'ର ବୈଜ୍ଞାନିକ ଗବେଷକ ଉଦ୍ଭାବକଙ୍କ ପ୍ରଦର୍ଶନ ନେଇ ଗର୍ବିତ ଗଗନଯାନ ଭାରତ ଖୁବ୍ଶୀଘ୍ର ମହାକାଶକୁ ପଠାଇବ ଏବଂ ମହାକାଶକୁ ମଣିଷ ପଠାଇବାରେ ଭାରତ ବିଶ୍ୱର ଚତ୍ରର୍ଥ ରାଷ୍ଟ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ପଚ୍ଛ ଭାରତ କାର୍ଯ୍ୟକ୍ମ ଯୋଗୁଁ ଲକ୍ଷଲକ୍ଷ ଶିଶ୍ରଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିଛି ବୋଲି ପ୍ରଧାନମନ୍ତ୍ରୀ ଦୂଢ଼ୋକ୍ତି ପ୍ରକାଶ କରିଚ୍ଛନ୍ତି

ସେଥିମଧ୍ୟରେ ଉତ୍କଟ ଦାରିଦ୍ୟରୁ ମୁକ୍ତି ସବୁଘରକୁ ବିଜୁଳି ଯୋଗାଣ ଏବଂ ଖୋଲାରେ ମଳତ୍ୟାଗ ଭଳି ଅଭ୍ୟାସର ଅବସାନ ଆଦି ଅନ୍ୟତମ

ସେମାନଙ୍କୁ ସଶକ୍ତ ଓ ସବଳ କରି ନିଜର ଲକ୍ଷ୍ୟ ହାସଲ ପାଇଁ ସମସ୍ତ ସୁଯୋଗ ସୁବିଧା ଯୋଗାଇଦେବାର ଆବଶ୍ୟକତା ରହିଛି

ସମାଜର ବଂଚିତ ଅବହେଳିତ ଓ ଦରିଦ୍ର ବର୍ଗର ଲୋକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଣ ସହ ସେମାନଙ୍କ ବିକାଶ ପାଇଁ ଏହିସବୁ କାର୍ଯ୍ୟକ୍ରମ ଉଦ୍ଦିଷ୍ଟ

ସେଇ ଦୃଷ୍ଟିରୁ ଏବର୍ଷ ସ୍ୱାଧୀନତା ଦିବସର ଗୁରୁତ୍ୱ ସ୍ୱତନ୍ତ ବୋଲି ରାଷ୍ଟ୍ରପତି କହିବା ସହ ମହାତ୍ମା ଗାନ୍ଧୀଙ୍କ ନୀତି ଓ ଆଦର୍ଶରେ ପରିଚାଳିତ ହେବାକୁ ଦେଶବାସୀଙ୍କୁ ଆହ୍ପାନ ଦେଇଛନ୍ତି

ମରଣୋତ୍ତର ପୁରସ୍କାର ପାଇଁ ମନୋନୀତ ହୋଇଥିବା ଆଉରଙ୍ଗଜେବଙ୍କୁ ଚଳିତବର୍ଷ କୁନ୍ରେ ପୁଲ୍ୱାମା ଜିଲ୍ଲାରେ ଆତଙ୍କବାଦୀମାନେ ଅପହରଣ କରି ନେଇ ହତ୍ୟା କରିଥିଲେ ଏହା ବ୍ୟତୀତ ମରଣୋତ୍ତର ଭାବେ ସିପାହୀ ବ୍ରହ୍ମପାଲ୍ ସିଂଙ୍କୁ କିର୍ତ୍ତୀଚକ୍ର ପ୍ରଦାନ କରାଯିବ

ରାଷ୍ଟ୍ରପତି ମଧ୍ୟ ବୀରତ୍ୱ ପାଇଁ ବାୟୁସେନା ପଦକ ଗ୍ରପ୍ କ୍ୟାପ୍ଟେନ୍ ଅଭିଷେକ ଶର୍ମା ସ୍କ୍ରାର୍ଡନ୍ ଲିଡର ଭର୍ଣ୍ଣନ ଦେଶମଣ୍ଡ କିଏନେ ଏବଂ ସର୍ଜେଣ୍ଟ ଶଶୀଧର ପିପ୍ରସାଦଙ୍କୁ ପ୍ରଦାନ କରିଛନ୍ତି

ବୀରତ୍ୱ ପାଇଁ ରାଷ୍ଟ୍ରପତି ପୁଲିସ୍ ପଦକ ଦୁଇଜଣଙ୍କୁ ପ୍ରଦାନ କରାଯିବ

ସୀତାରମଣ ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଆକାଶବାଣୀ ଜରିଆରେ ସେନାର ଯବାନମାନଙ୍କୁ ସମ୍ଘୋଧନ କରିଛନ୍ତି ସେ କହିଛନ୍ତି ଯେ ଦେଶ ଗର୍ବର ସହ ସେମାନଙ୍କୁ ଦେଖୁଛି ଏବଂ ସେମାନେ ନିଜର ଶକ୍ତି ସହ ସୀମାକୁ ରକ୍ଷା କରିବା ଉଚିତ ଶ୍ରୀମତୀ ସୀତାରମଣ ଦେଶ ପ୍ରତି କୌଣସି ଆକ୍ରମଣର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ଯେ ପ୍ରାୟ ଦୁଇଲକ୍ଷ ଉଚ୍ଚମାନର ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ କିଶିବା ପାଇଁ ଚୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି ସେହିପରି ନିତିଦିନିଆ ଆବଶ୍ୟକତା ନେଇ ତୁରନ୍ତ ନିଷ୍କଭି ନେବାକୁ ସେନା ମୁଖ୍ୟାଳୟକୁ କ୍ଷମତା ହସ୍ତାନ୍ତର କରାଯାଇଛି

ସହଦତ୍ କୋ ସଲାମ୍ ଏହି କାର୍ଯ୍ୟକ୍ରମ ମନରେ ଦେଶାତ୍ମବୋଧ ଜାଗ୍ରତ କରିବା ପାଇଁ ଆୟୋଜନ କରାଯାଇଛି ଏଥିରେ ଅଂଶଗ୍ରହଣ କରିଥିବା ଲୋକମାନେ ତ୍ରିରଙ୍ଗା ଓ ବେଲୁନ୍ ଆକାରରେ ପ୍ରସ୍ତୁତ କରିଥିବା ଶୃଙ୍ଖଳ ରାଜସ୍ଥାନର ଚାରିଟି ପ୍ରମୁଖ ଜିଲ୍ଲା ଶ୍ରୀଗଙ୍ଗାନଗର ବିକାନିର ଜୟସଲମର ଏବଂ ବାଡମେର ଦେଇ ଗତିକରିବ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏହାକୁ ଆକାଶମାର୍ଗରୁ ଦେଖିବା ସହ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଚଳି ଜଣାଇବେ

ଝାଡ଼ଖଣ୍ଡର ଏକ କୋଇଲାଖଣି ହାତେଇବା ପାଇଁ ହୋଇଥିବା ଦୁର୍ନୀତି ଓ ବେଆଇନ ଅର୍ଥ କାରବାର ଘଟଣାରେ ଶ୍ରୀ ଜିନ୍ଦଲ ଓ ଆଉ କେତେକ ସଂପୃକ୍ତ ଥିବା ଅଭିଯୋଗ ହୋଇଥିଲା

ସେମାନଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗର ଆପାତତଃ ପ୍ରମାଣ ମିଳୁଛି ବୋଲି ବିଚାରପତି କହିଛନ୍ତି ଅନ୍ୟ ଅଭିଯୁକ୍ତଙ୍କ ଭିତରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର କମ୍ପାନିର ବହୁ ବରିଷ ଅଧିକାରୀ ପୂର୍ବତନ କୋଇଲା ମନ୍ତ୍ରୀ ଦସାରୀ ନାରାୟଣ ରାଓ ଏବଂ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ା ତଥା ତତ୍କାଳୀନ କେନ୍ଦ୍ର କୋଇଲା ସଚିବ ଏଚ୍ସି ଗୁପ୍ତା ପ୍ରମୁଖ ଅଛନ୍ତି

ସେମାନଙ୍କର ବାୟୋମେଟ୍ରିକ୍ ତଥ୍ୟ ନିଆଯାଇ ଏହା କରାଯିବ ବୋଲି ସର୍ବୋଚ୍ଚ ଅଦାଲତଙ୍କୁ ସରକାର ପ୍ରତିଶ୍ରତି ଦେଇଛନ୍ତି ଚଡ଼ାନ୍ତ କାତୀୟ ନାଗରିକ ପଞ୍ଜିକା ପ୍ରକାଶ ପାଇବାପରେ ସେଥିରେ ଯେଉଁମାନଙ୍କର ନାମ ରହିବ ସେମାନଙ୍କୁ ଆଧାର ନମ୍ଘର ଏବଂ ଅନ୍ୟାନ୍ୟ ଆବାସିକ ପ୍ରମାଣପତ୍ର ଯୋଗାଇଦିଆଯିବ ବିଚାରପତି ରଞ୍ଜନ ଗୋଗଇ ନବୀନ ସିହ୍ନା ଓ କେଏମ୍ ଜୋସେଫ୍ଙ୍କୁ ନେଇ ଗଠିତ ପୀଠକୁ ଆଟର୍ଶ୍ଣି ଜେନେରାଲ୍ କେକେ ବେଣୁଗୋପାଳ ପ୍ରତିଶ୍ରତି ଦେଇଛନ୍ତି ଯେ ଯେଉଁ ନାଗରିକ ତାଲିକା ପ୍ରସ୍ତୁତ ହୋଇଛି ତାହା ଚଡ଼ାନ୍ତ ନୁହେଁ ବାଦ୍ ପଡ଼ିଥିବା ଲୋକଙ୍କ ଦାବିକୁ ବିଚାର କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି

କାରଣ ରାଜ୍ୟ ବିଧାନସଭାଗୁଡ଼ିକର କାର୍ଯ୍ୟକାଳର ସମ୍ପ୍ରସାରଣ କିମ୍ବା ହ୍ରାସ ପାଇଁ ସାୟିଧାନିକ ସଂଶୋଧନର ଆବଶ୍ୟକତା ରହିଛି ନୂଆଦିଲ୍ଲୀରେ ସେ ସାମ୍ଭାଦିକମାନଙ୍କୁ କହିଛନ୍ତି ସମସ୍ତ ଭୋଟ୍ଗ୍ରହଣ କେନ୍ଦ୍ରରେ ଶତକଡ଼ା ଶହେ ଭାଗ ଭିଭିପାଟ୍ ମେସିନ୍ ଯୋଗାଣ ମଧ୍ୟ ଏକ ପ୍ରତିବନ୍ଧକ ହେବ

ଏସ୍ସି ସେକ୍ଟ୍ ଆବ୍ୟୁଜ୍ ଦେଶର ବିଭିନ୍ନ ଭାଗରେ ଥିବା ଆଶ୍ରୟ ଗୃହଗୁଡ଼ିକରେ ଛୋଟଛୋଟ ପିଲାମାନଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନାକୁ ନେଇ ସୁପ୍ରିମ୍କୋର୍ଟ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ଏହିସବୁ ମାମଲାରେ କ'ଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି